ସେ କହିଲେ ଯେ ଭାରତ ବାଷ୍ବଭିଭିକ ତଥା ସ୍ୱ ଅର୍ଥନୀତି ଉପରେ ଗୁରୁତ୍ୱାରୋପ କରି ଆସୁଛି ନିବେଶ କେତ୍ରରେ କେନ୍ଦ୍ର ସରକାର ପ୍ରଚଳିତ ନୀତିରେ ବ୍ୟାପକ ଡ଼ାଞାଗତ ସଂସ୍କାର ଆଣିଛନ୍ତି ଏହାର ସଦୁପଯୋଗ କରିବା ପାଇଁ ମନ୍ତୀ ଶ୍ରୀ ପ୍ରଧାନ ନିବେଶକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ସବୁ ଘରକୁ ବିଜ୍ରଳି ଚଳିତବର୍ଷ ଶେଷସୁଦ୍ଧା ପ୍ରତି ଘରକୁ ବିଜୁଳି ଯୋଗାଇ ଦିଆଯିବ

ସେ କହିଛନ୍ତି ଯେ ଓଡ଼ିଶା ଏକ ବିଦ୍ୟତ୍ ବଳକା ରାଜ୍ୟ

ବୈଠକରେ କୋଶାର୍କ ମନ୍ଦିରର ସଂରକ୍ଷଣ ନେଇ ଏଏସ୍ଆଇର ଭ୍ରମିକା ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା

ଫଟୋ ଭାଇରାଲ୍ ଘଟଶାର ତଦନ୍ତ କରାଯାଉଛି ମନ୍ଦିରର ଆଉ କେତେକ ସ୍ଚାନରେ ସିସିଟିଭି ଲଗାଯାଇ ମୋବାଇଲ୍ ଫଟୋଉଠା ଉପରେ ତୀକ୍ଷ୍ଶ ନଜର ରଖାଯିବ ବୋଲି ଶ୍ରୀ ମହାପାତ୍ର ସ୍ଚନା ଦେଇଛନ୍ତି

ଏହି ରୋଗର କାରଣ ସଂପର୍କରେ ଅବଗତ ହେବା ଏବଂ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନିଆଗଲେ ହି ମଧୁମେହ ରୋଗକୁ ନିୟନ୍ବଣ କରାଯାଇ ପାରିବ ଚଳିତବର୍ଷର ଆହ୍ବାନ ହେଉଛି 'ପରିବାର ଏବଂ ମଧୁମେହ'

ଏହି ରୋଗ ସଂପର୍କରେ ଜନସଚେତନତା ସୃଷି କରାଯିବା ସହ ପରିବାରର ଭୂମିକା ଉପରେ ମଧ୍ୟ ଗୁରୁତ୍ ଦିଆଯାଉଛି

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତୀ ପଣ୍ଣିତ ଜବାହରଲାଲ ନେହେରୁଙ୍କର ଜନ୍କଦିନ

ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ କାର୍ଯ୍ୟକ୍ରମ ଅନୁଷ୍ବିତ ହେଉଛି